ମହାନଦୀ ଜଳ ବିବାଦ ବୈଠକ ବିଫଳ

ଏହି ସମାବେଶରେ ବଲାଙ୍ଗୀର ଓ ସ୍ବବର୍ଷ୍ଡପ୍ରର ଆଦି ଅଞ୍ଞଳର ହଜାରହଜାର ମହିଳା ଯୋଗ ଦେଇଛନ୍ତି

ଗତକାଲି ସନ୍ଧ୍ୟାରେ ଓଡ଼ିଶା ଛତିଶଗଡ ମଧ୍ଧରେ ବିବାଦ ସମାଧାନ ନେଇ ବୈଠକ ବସିଥିଲା

ଓଡ଼ିଶାର ମଧବର୍ତ୍ତୀକାଳୀନ ଆବେଦନ ଉପରେ ବୈଠକ ବସିଥିଲା

ସିଡବ୍ଘ୍ୟସିର ବିନା ଅନୁମତିରେ ପ୍ରକଳ୍ଚ ହୋଇଥିବା ଓଡ଼ିଶା ଅଭିଯୋଗ କରିଥିଲା

ମାତ୍ର ଆବଶ୍ୟକ ପ୍ରମାଣପତ୍ରରେ ସରକାର ଦସ୍ତଖତ କରିନାହାନ୍ତି

ଭାଗଚାଷୀ ଭ୍ମିହୀନ ଚାଷୀଙ୍କୁ ମଧ୍ଧ ଏଥିରେ ସାମିଲ କରାଯାଇଛି

ପରୀକ୍ଷା ପରିଚାଳନାରେ ସହାୟତା ଓ ଅଭିଯୋଗ ପାଇଁ ଦୁଇଟି ହେଲ୍ପଲାଇନ୍ ନମ୍ୟର ରହିଛି

ଏଥିରେ କେନ୍ଦ୍ର ସରକରାରଙ୍କ ପ୍ରଣୀତ ବିଭିନୁ ଯୋଜନା ସମ୍ମର୍କରେ ଗ୍ରାମାଞଳର ସାମ୍ଘାଦିକମାନଙ୍କୁ ସୂଚନା ଦିଆଯାଇଥିଲା

ଏହା ଆଠମଲ୍ଲିକରୁ କୋଲକାତା ଚାଲାଶ କରାଯାଉଥିଲା ଏ ସମ୍ପର୍କରେ ଖବର ପାଇ ପୁଲିସ ସିନ୍ତିରିଠାରେ ଚଢାଉ କରି ଗାଡ଼ିଗୁଡ଼ିକୁ ଅଟକ ରଖିଥଲା ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ନିଆଯାଉଥିବା ଦେଖାଯାଇଥିଲା

ଝଡ଼ବର୍ଷା ସହିତ ବକ୍ରପାତ ବି ହୋଇପାରେ ବୋଲି ପାଶିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଏହି ସମୟରେ ବର୍ଷା ପବନ ସହ ଘଡ଼ଘଡ଼ି ଓ କୁଆପଥର ବୃଷ୍ଟି ହେବାର ସୟାବନା ରହିଛି